ପୂର୍ବ ରାୟ ଉପରେ କୌଣସି ସ୍ଥଗିତାଦେଶ ଲାଗୁ ହେବ ନାହିଁ ବୋଲି କୋର୍ଟ କହିଚ୍ଚନ୍ତି

ପିଏମ୍ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରୟୋଦଶ ପୂର୍ବ ଏସୀୟ ଶିଖର ବୈଠକରେ ଯୋଗ ଦେବାକୁ ଆକି ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି ଏହା ଶ୍ରୀ ମୋଦିଙ୍କର ଏହା ପଞ୍ଚମ ପୂର୍ବ ଏସୀୟ ଶିଖର ବୈଠକ ହେଉଥିବା ବେଳେ ସିଙ୍ଗାପୁରକୁ ଦ୍ୱିତୀୟ ଗସ୍ତ ହେବ ତାଙ୍କର ଦୁଇଦିନର ରହଣି ସମୟରେ ସେ ଦ୍ୱିତୀୟ ଅଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ବୈଠକରେ ଅଂଶଗ୍ରହଣ କରିବେ ସେହି ବୈଠକରେ ନେତୃବୃନ୍ଦ ବୁଝାମଣାରେ ଘଟିଥିବା ଅଗ୍ରଗତିର ସମୀକ୍ଷା କରିବେ ବାଶିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କଥାବାର୍ତ୍ତାରେ ଅଂଶଗ୍ରହଣ କରିବେ ସିଙ୍ଗାପୁର ଫିନ୍ଟେକ୍ ଫେଷ୍ଟିଭାଲ୍ରେ ଉଦ୍ବୋଧନ ଦେବାରେ ଶ୍ରୀ ମୋଦି ପ୍ରଥମ ରାଷ୍ଟ୍ର ମୁଖ୍ୟ ହେବେ ଆର୍ଥିକ ଜ୍ଞାନକୌଶଳ ଉପରେ ଏହା ହେଉଛି ସର୍ବବୃହତ କାର୍ଯ୍ୟକ୍ରମ ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବିଭାଗ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କରେ ଉନ୍ନତି ଆଣିବ ଶ୍ରୀ ମୋଦି ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ବଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତାଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବେ ପିଏମ୍ ସିଙ୍ଗାପୁର ଡିପାର୍ଚର ଷ୍ଟେଟ୍ମେଣ୍ଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସିଙ୍ଗାପୁର ଗସ୍ତ ଆସିଆନ୍ ଓ ପୂର୍ବ ଏସିଆ ଶିଖର ବୈଠକର ଦେଶଗୁଡ଼ିକ ସହ ଭାଗିଦାରୀ ସମ୍ପର୍କକ୍ତ ତ୍ୱରାନ୍ୱିତ କରିବ ବୋଲି ଦୂଢ଼ ମତ ପୋଷଣ କରିଛନ୍ତି ସିଙ୍ଗାପୁରକୁ ଗସ୍ତରେ ଯିବା ସମୟରେ ଦେଇଥିବା ବିବୃଭିରେ ଶ୍ରୀ ମୋଦି କହିଛନ୍ତି ଆସିଆନ୍ ଭାରତ ଓ ପୂର୍ବ ଏସିଆ ଶିଖର ବୈଠକରେ ତାଙ୍କର ଯୋଗଦାନ ସେହି ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ମଜବୁତ କରିବା ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଅଞ୍ଚଳର ନେତାମାନଙ୍କ ସହ କଥାବାର୍ତ୍ତାକୁ ସେ ଉତ୍କଶ୍ୱାର ସହ ଅପେକ୍ଷା କରିଛନ୍ତି ଶ୍ରୀ ମୋଦି କହିଥିଲେ ସିଙ୍ଗାପୁର ଫିନ୍ଟେକ୍ ଫେଷ୍ଟିଭାଲ୍ରେ ଉଦ୍ବୋଧନ ଦେଉଥିବାର୍ତ ସେ ନିଜକୁ ସମ୍ମାନିତ ମନେ କର୍ତ୍ଥନ୍ତି ପିଏମ୍ ଷ୍ଟିଆକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଓ ବୈଷୟିକଜ୍ଞାନ ଏବଂ ନବିକରଣର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ଦୈନନ୍ଦିନ ସମସ୍ୟାର ସମାଧାନ କରିବା ଓ ଲୋକମାନଙ୍କ ଜୀବନଧାରଣରେ ସହାୟତା କରିବା ଉଚିତ୍ ବୋଲି ଗୁରୁତ୍ୱ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାନ ବୈଷୟିକଜ୍ଞାନ ଓ ନବିକରଣ ଉପଦେଷ୍ଟା ପରିଷଦର ସମସ୍ୟମାନଙ୍କ ସହ କଥାବାର୍ତ୍ତା କରି' ଶ୍ରୀ ମୋଦି ଶିକ୍ଷାନୁଷ୍ଠାନ ଗବେଷଣା ଓ ବିକାଶ ପ୍ରୟୋଗଶାଳା ଶିଳ୍ପ ଓ ବିଭିନ୍ନ ସରକାରୀ ବିଭାଗ ସହ ଦୂଢ଼ ସମ୍ପର୍କ ସ୍ଥାପନ ପାଇଁ ସେମାନଙ୍କୁ ଅନୁରୋଧ କରିଛନ୍ତି ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାର ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଉପଯୁକ୍ତ ମଞ୍ଚ ଓ ବ୍ୟବସ୍ଥାର ବିକାଶ ପାଇଁ ଆହ୍ୱାନ ଦେଇ ଶ୍ରୀ ମୋଦି କହିଛନ୍ତି ଏଭଳି ବ୍ୟବସ୍ଥାର ଉଦ୍ଭାବନ କରାଯିବା ଉଚିତ୍ ଯାହା ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତିଭାକୁ ଚିହ୍ନଟ କରି ବିକଶିତ କରିପାରୁଥିବ ଓ ସେମାନଙ୍କୁ ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ୍ଗୁଡ଼ିକ ସହ କଡ଼ିତ କରିବ ପରିଷଦର ସଦସ୍ୟମାନେ ନବିକରଣ ଓ ଗବେଷଣା ଦିଗରେ ନିଆଯାଇଥିବା ପଦକ୍ଷେପଗ୍ରଡ଼ିକ ସମ୍ଭନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କ୍ୟାମ୍ପନିଂ ମଧ୍ୟପ୍ରଦେଶରେ ପୁର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଇନ୍ଦୋରଠାରେ ନିର୍ବାଚନ ପ୍ରସ୍ତୁତିର ଆଜି ସମୀକ୍ଷା କରିଛନ୍ତି ପୁର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଜିଲ୍ଲା ରିଟର୍ଣ୍ଣିଂ ଅଫିସର୍ ପୁଲିସ୍ ସୁପରିଟେଶ୍ଡେଣ୍ଟ୍ ଓ ବିଭିନ୍ନ କିଲ୍ଲା ତଥା ଅନ୍ୟ ବରିଷ୍ଣ ଅଫିସର୍ମାନଙ୍କ ସହ ବୈଠକରେ ଯୋଗ ଦେଇଥିଲେ

ଯୁବକମାନେ ବହୁ ସଂଖ୍ୟାରେ ମତଦାନ କରିବାକୁ ପ୍ରବର୍ତ୍ତାଇବା ଲାଗି ସାମାଜିକ ଗଶମାଧ୍ୟମର ବ୍ୟବହାର କରିବାକୁ ମୁଖ୍ୟ ନିର୍ବାଚନ କମିଶନର୍ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ସି ସାବରିମାଳା ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାମାନଙ୍କ ପ୍ରବେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ସମୀକ୍ଷା ପିଟିସନ୍ଗୁଡ଼ିକର ଖୋଲା ଅଦାଲତରେ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି

ତେବେ ସୁପ୍ରିମ୍କୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶ ଉପରେ କୌଣସି ସ୍ଥଗିତାଦେଶ ଲାଗୁ କରିନାହାନ୍ତି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ସମୀକ୍ଷା ପିଟିସନ୍ଗୁଡ଼ିକୁ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇଥିଲେ

ହାଇକୋର୍ଟଙ୍କ ରାୟକ୍ର ଚ୍ୟାଲେଞ୍ଜ କରି ରାହ୍ରଲ ଗାନ୍ଧୀ ଓ ଶ୍ରୀମତୀ ସୋନିଆ ଗାନ୍ଧୀ କରିଥିବା ଆବେଦନ ଉପରେ ଚୂଡାନ୍ତ ଯୁକ୍ତିର ଶୁଣାଣି ପାଇଁ ଆଜି କୋର୍ଟ ଏହି ଦିନ ଧାର୍ଯ୍ୟ କରିଛନ୍ତି

ଅନନ୍ତ କୁମାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଣ ବିଜେପି ନେତା ଅନନ୍ତ କୃମାରଙ୍କର ଆଜି ସନ୍ଧ୍ୟାରେ ବେଙ୍ଗାଲ୍ତରଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ବେଦମନ୍ତ ଉଚ୍ଚାରଣ ମଧ୍ୟରେ ସ୍ୱର୍ଗତ କୁମାରଙ୍କ ଭାଇ ନନ୍ଦ କ୍ରମାର ମ୍ରଖାଗୁୀ ଦେଇଥିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ଙ୍କ ନେତୃତ୍ୱରେ ନେତାମାନେ ତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ ବିଜେପି ସଭାପତି ଅମିତ୍ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ନିର୍ମଳା ସୀତାରମଣ ରବିଶଙ୍କର ପ୍ରସାଦ ପ୍ରକାଶ ଜାଭଡେକର୍ ଧର୍ମେନ୍ଦ୍ର ପ୍ରଧାନ ସଦାନନ୍ଦ ଗୌଡ଼ା ଅର୍ଜ୍ଜୁନ ରାମ ମେଘୱାଲ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ କର୍ଷାଟକ ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦ୍ୟୁରାପ୍ସା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅନେକ ନେତା ଦିବଂଗତ ନେତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି ସର୍ବସାଧାରଣଙ୍କ ଦର୍ଶନ ପାଇଁ ସ୍ୱର୍ଗତ କୁମାରଙ୍କ ପାର୍ଥୀବ ଶରୀରକୁ ବାସବନଗୁଡ଼ି ର ନ୍ୟାସନାଲ୍ କଲେଜ ପଡ଼ିଆରେ ରଖାଯାଇଥିଲା ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସବନଗୁଡ଼ି ସ୍ଥିତ ସ୍ୱର୍ଗତ କୁମାରଙ୍କ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ

ଏହା ଦୁର୍ବଳ ହୋଇ ଏକ ଘ୍ରର୍ଷିଝଡ଼ରେ ପରିଣତ ହେବା ସହ ପାମ୍ଚନ୍ ଓ କୁଡ଼ାଲୋର ମଧ୍ୟରେ ଗୁରୁବାର ଦିନ ଅପରାହୁରେ ସ୍ଥଳ ଭାଗକୁ ଛୁଇଁବ

ଘୁର୍ଷିଝଡ଼ ପ୍ରଭାବରେ ତାମିଲନାଡୁର ଉତ୍ତର ଉପକୃଳ ଅଞ୍ଚଳ ପ୍ରଡ୍ରଚେରୀ ଓ ଆକପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ବିକେ ସିଂହ ଓ ମୋରୋକୋ ନ୍ୟାୟ ମନ୍ତ୍ରୀ ମହନ୍ମଦ୍ ଔଜାର୍ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି କହିଛନ୍ତି ଦୁଇ ନେତା ଦ୍ୱିପକ୍ଷିୟ ସମ୍ପର୍କକୁ ମଜଭୁତ କରିବା ଲକ୍ଷ୍ୟରେ କଥାବାର୍ତ୍ତା କରିଛନ୍ତି ବିହାର ଛଟ ବିହାରରେ ଆକ୍ଟି ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଛଟ୍ ପର୍ବ ପାଳିତ ହେଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଲୋକମାନେ ବିଭିନ୍ନ ନଦୀଘାଟ ପୁଷ୍କରିଣୀ ଓ ଜଳାଶୟରେ ଏକତ୍ରିତ ହୋଇ ଛଟ୍ ପୂଜା କରୁଛନ୍ତି ଘାଟଗୁଡ଼ିକୁ ଯାଇଥିବା ରାସ୍ତାଗୁଡ଼ିକୁ ସୁନ୍ଦରଭାବେ ସଜାଯାଇଛି ଔରଙ୍ଗାବାଦର ଦେଓ ନାଳନ୍ଦାର ବରକାଗା ଓ ପାଲିଗଞ୍ଜର ଉଲାର ସୂର୍ଯ୍ୟ ମନ୍ଦିର ସମେତ ବିଭିନ୍ନ ସ୍ୱର୍ଯ୍ୟମନ୍ଦିରରେ ବହୁ ସଂଖ୍ୟାରେ ଲୋକମାନେ ପୂଜା ଅର୍ଚ୍ଚନା କରୁଛନ୍ତି ବିକ୍ରମ ସମ୍ଭତ୍ରେ କାର୍ଭିକ ମାସର ଷଷ୍ଠ ଦିନରେ ଛଟ୍ ପୂଜା କରାଯାଏ ଗୋଆ ବ୍ୟାନ୍ ଗୋଆ ସରକାର ରାଜ୍ୟକୁ ମାଛ ଆମଦାନୀ କରିବା ଉପରେ ନିଷେଧାଦେଶ ଲାଗୁ କରି ଏକ ନିର୍ଦ୍ଦେଶ ଜାରି କରିଛନ୍ତି ମସ୍ୟ ବ୍ୟବସାୟ ସହ ସମ୍ପୁକ୍ତ ବ୍ୟବସାୟୀ ଓ ପରିବହନକାରୀ' ଯେଉଁମାନେ ଖାଦ୍ୟ ସୁରକ୍ଷାମାନକର ନିୟମ ଓ କାନୁନ୍ ପାଳନ କରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ ମିଳିବ ଯେଉଁମାନେ ଲାଇସେନ୍ସ ପାଇଛନ୍ତି ଓ ପଞ୍ଜିକୃତ ହୋଇଛନ୍ତି ସେମାନେ ମଧ୍ୟ ନିଷେଧାଦେଶରୁ ଛାଡ଼ ପାଇବେ କଟକଣା କଡ଼ାକଡ଼ି ଭାବେ ଲାଗ୍ର କରିବାକୁ ରାଜ୍ୟ ପ୍ରଲିସ୍ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଆମଦାନି ହେଉଥିବା ମାଛରେ ଫର୍ମାଲିନ୍ର ନମୁନା ମିଳିବାରୁ ଏଭଳି ନିଷ୍କଭି ନିଆଯାଇଛି ଆଇସିସି ର୍ଯାଙ୍କିଙ୍ଗ୍ ଆଜି ପ୍ରକାଶ ପାଇଥିବା ସଦ୍ୟତମ ଆଇସିସି ଦିନିକିଆ ପାହ୍ୟା ତାଲିକାରେ ଭାରତୀୟ ଅଧିନାୟକ ବିରାଟ୍ କୋହଲି ଓ ଦ୍ରତ ବୋଲର ଜସ୍ପ୍ରୀତ୍ ବୁମରା ଯଥାକ୍ରମେ ଶ୍ରେଷ୍ଠ ସ୍ଥାନ ବକାୟ ରଖିଛନ୍ତି